ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକାର୍ଯ୍ୟ ଗତ ସଂଧ୍ଘାରେ ଶେଷ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ସେମାନେ ହେଲେ ପ୍ରିଜାଇଡିଂ ଅଫିସର ସ୍ବରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୁଲିଂ ଅଧିକାରୀ ଯୁଧିଷିର ପଣ୍ଣା

ଏଥିସହ ସେକୁର ଅପିସର ଆରତୀ ସିଂଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି

ଏଥିରେ ସାଂସଦ ଭର୍ଭୂହରି ମହତାବ ଓ ସୌମ୍ୟରଂଜନ ପଟ୍ଟନାୟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦୁର୍ଗାପ୍ରସନ୍ନ ଚୌଧୁରୀ ସାହିତ୍ୟିକ ବିଜୟାନନ୍ଦ ସିଂଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓଡ଼ିଆ ଜାତି ପ୍ରତି ମଧୁବାବୁଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ

ସେହିପରି ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନେ ମଧୁବାବୁଙ୍କ ପ୍ରତିମୂର୍ଭିରେ ମାଲ୍ୟାର୍ପଣ କରିଥିଲେ

ଆୟୋଜିତ ଉସବରେ ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କ ଅଧ୍ୟକ୍ଷତାରେ ବହୁ ବୁଦ୍ଧିଜୀବୀ ଆଇନଜୀବୀ ସାମ୍ଘାଦିକ ମଧ୍ରବାବ୍ରଙ୍କ ସୁତିଚାରଣ କରିଥିଲେ

ଏ ସଂପର୍କରେ ସୂଚନା ମିଳିବା ପରେ ସମ୍ୟଲପୁର ରେଞ୍ଞ ବନ ବିଭାଗ ଅଧିକାରୀ ଘଟଣାସ୍ଚଳରେ ପହଞ୍ ଉଭୟ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରିଛନ୍ତି ଦୁର୍ଘଟଣା ଭଞ୍ଞନଗର ଥାନା ଅଞ୍ଞଳର ବେଲଗୁଖା ରାସ୍ତାର ଚୋପ୍ରା ଗାଁ ନିକଟରେ ଆକି ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡ଼ିଛି

ଶିବିରରେ ଦୌଡ଼କୁଦ ଫୁଟ୍ବଲ୍ ଭଲିବଲ ବିଭାଗରେ ବାଳକବାଳିକାମାନେ ଯୋଗଦେଇପାରିବେ ଇ ବାଳକବାଳିକାମାନେ ଅଧିକ ସୂଚନା ପାଇଁ ସାଇ ପ୍ରଶିକ୍ଷଣ କେନ୍ଦ୍ ସହିତ ଯୋଗାଯୋଗ କରିପାରିବେ

ଆଜି ମଧ୍ଧ ରାଜ୍ୟର ପାଗ ଅନୁରୂପ ରହିବ ବୋଲି ପାଶିପାଗ ବିଭାଗ କହିଛି ଅନ୍ୟପକ୍ଷରେ ଭାରତ ମହାସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୂଷ ଲଘୁଚାପ ତୀବ୍ ଅବପାତର ରୂପ ନେଇଛି